ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କର ଅବହେଳାକୁ ଶ୍ରୀ ପଟନାୟକ ସମାଲୋଚନା କରିଛ ରାଜପଥର ସ୍ଥିତି ରେଳବାଇର ଓଡ଼ିଶାକୁ ଅବହେଳା ଉକ୍ଳା ଯୋଜନା ଏବଂ ବିମୁଦ୍ରିକରଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତୀ ସମାଲୋଚନା କରିଛନ୍ତି

କେବଳ ଓଡିଶାରୁ ଯେତିକି ରାଜସ୍ୱ କେନ୍ଦ୍ର ସରକାର ନେଉଛନ୍ତି ତାହା ଛାଡ କରିଦେଇ ରାଜ୍ୟକୁ ଆର୍ଥିକ ସ୍ୱତନ୍ତତା ଦିଅନ୍ତୁ ଏହି ଅବସରରେ ବିଧାୟକ ସାଂସଦମାନେ ସେମାନଙ୍କର ଗୋଟିଏ ମାସର ଦରମା ଚେକ୍ ଆକାରରେ ଦଳୀୟ ପାଖିକୁ ଦାନ କରିଛନ୍ତି ରାକ୍ୟର ସମସ୍ତ କିଲ୍ଲା ଓ ବୂକରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି

ଜିଲ୍ଲାକୁ ମରୁଡି ଘୋଷଣା ଓ କୃଷିରଣ ଛାଡ ଦାବିରେ କଂଗ୍ରେସର ବିରାଟ ଚାଷୀ ସମାବେଶ ନବରଙ୍ଙପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଅନୁଷ୍ବିତ ହୋଇଯାଇଛି

ଧର୍ମଘଟ ଯୋଗୁଁ ରାଜ୍ୟରେ ଥିବା ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି ବନ୍ଦ ଡାକରା ଯୋଗୁଁ ଗ୍ରାହକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି

ଏଥିସହ ଟିକେଟ୍ ଦର୍ଶନ ବ୍ୟବସ୍କା ମଧ୍ଧ ଲାଗୁ କରାଯିବ ଏନେଇ ଛତିଶା ନିଯୋଗ ବୈଠକରେ ପୂର୍ବରୁ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି

ଉଭୟ ପକ୍ଷ ମଧ୍ଧରେ ବେଶ କିଛି ସମୟ ମଧ୍ଧରେ ଗ୍ରଳି ବିନିମୟ ହେବାପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ

ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭ୍ରତ ହେଉଛି

ବାୟୁ ପ୍ରବାହିତ ହେଉଛି

କକ୍ଷମାଳ ସୋନପୁର ଜିଲ୍ଲାରେ ଘନ କୁହୁଡି ପଡ଼ିଥିବା ପରିଲକ୍ଷିତ ହୋଇଛି

ପ୍ରବଳ ଶୀତ ଯୋଗୁଁ ସାଧାରଣ ଜୀବନ ଯାତା ବ୍ୟାହତ ହୋଇଛି